ଏବଂ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି

ଉଚ୍ଚଶିକ୍ଷା ମନ୍ତୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଅନୁଷ୍ବିତ ଏକ ଗୁରୁତ୍ୱପୂର୍ଶ୍ଣ ବେଠକରେ ଏହି ନିଷ୍ବଭି ନିଆଯାଇଛି ଏକକ ସିଲାବସ୍ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଫଳପ୍ରଦ ହେବ ଏବଂ ଏହାଦ୍ୱାରା ଶିକ୍ଷାର ଗୁଶାତ୍କକ ମାନ ବଢିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଏହା ସହିତ ରାଜ୍ୟରେ ଖାଲି ପଡିଥିବା ଅଧ୍ଧାପକ ପଦବୀ ପ୍ରରଣ ପାଇଁ ମଧ୍ଧ ଏହି ବୈଠକରେ ଆଲୋଚନା କରାଯାଇଛି

ବିମାନରେ ଓଡ଼ିଆ ପାଇଲଟ ସୁନୀତ୍ ମହାନ୍ତି ମଧ୍ଧ ଥିଲେ ତାଙ୍କ ଘର ଗଞ୍ଞାମ ଜିଲ୍ଲା କବିସ୍ଯ୍ୟନଗର ଅଅଳର ବରିଆପଲ୍ଲୀରେ ବୋଲି ଜଶାପଡିଛି

ପରିଦର୍ଶନ ସମୟରେ ସ୍ତାନୀୟ ଅଞ୍ଞଳବାସୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଅନୁଧାନ ପରେ ଏହି ଟିମ୍ କିଲ୍ଲା ପ୍ରଶାସନ ସହ ବାତ୍ୟା ସମୟରେ ନିଆଯାଇଥିବା ପଦକ୍ଷେପ ସମ୍ମର୍କରେ ଆଲୋଚନା କରିଥିଲେ ଅନ୍ୟପକ୍ଷରେ ସବୁ କିଲ୍ଲାରେ ଆପଦାମିତ୍ର ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି

ବିଶେଷକରି ପଣିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ

ଫଳରେ ଓଡ଼ିଶାକୁ ମୌସ୍ବମୀ ଆସିବାରେ ସାମାନ୍ୟ ବିଳଧ ହୋଇପାରେ